ପିଏମ୍ ଅପୋଜିସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିରୋଧ୍ୟ ଦଳଗ୍ରଡ଼ିକ ନିଜ ନିଜର ପାରିବାରିକ ରାଜ୍ର ସୁରକ୍ଷା ପାଇଁ ହାତ ମିଳାଉଥିବାବେଳେ ବିଜେପି ଦେଶର ଭାଗ୍ୟ ପରିବର୍ତ୍ତନପାଇଁ କାମ କରୁଛି ଗତକାଲି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଟିକମ୍ଗଡ଼ ଶିକର୍ କୋଟା କୋର୍ବା ଓ ବୂଲନ୍ଦସହର ନିର୍ବାଚନ ମଣ୍ଡଳିର ବିଜେପି ବୃଥ୍ ଉଦ୍ବୋଦନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ବିରୋଧରେ ବିରୋଧି ଦଳମାନେ ମିଥ୍ୟା ପ୍ରଚାର ଓ ଅଭିଯୋଗ କରୁଛନ୍ତି ତେବେ ସତ୍ୟାସତ୍ୟ କ'ଣ ଜାଣିବାପାଇଁ ଏବେ ଲୋକମାନଙ୍କ ପାଖରେ ବହ୍ରତ ମାଧ୍ୟମ ରହିଛି

ଏହା ଦେଶର ଦ୍ରତ ବିକାଶ ଓ ପ୍ରଗତିର ସ୍ୱଚନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଷ୍ଟାର୍ଟ ଅପ୍ ଇନୋଭେସନ ଓ କୃଷି ଭଳି କ୍ଷେତ୍ର ଉପରେ ସରକାର ଅଗ୍ରାଧକାର ଦେଉଥିବା କହିଛନ୍ତି ଦୀପାବଳି ଅବସରରେ ମେରା ବୃଥ୍ ସବ୍ସେ ମଜବୁତ୍ ଲକ୍ଷ୍ୟ ହାସଲ ଦିଗରେ ସବୁ କର୍ମୀ ସଙ୍କଚ୍ଚ ନେବାକୁ ସେ ଆହ୍ବାନ ଦେଇଛନ୍ତି ଜେକେ କିଲ୍ଡ୍ ଜନ୍ମୁ କାଶ୍ମୀରର ସୋପିଆଁ କିଲ୍ଲା ଅନ୍ତର୍ଗତ ଖୁଦପୋରା ଗ୍ରାମରେ ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଷ୍କରରେ ଦୁଇଜଣ ସନ୍ତାସବାଦୀ ନିହତ ହୋଇଛି ଖୁଦପୋରା ଗ୍ରାମରେ ଦୁଇ ଜଣ ସନ୍ତାସବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୈନ୍ୟବାହିନୀ ସିଆର୍ପିଏପ୍ ଓ ଏସ୍ଓଜି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମିଳିତ ଭାବେ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଏହି ଗୁଳି ବିନିମୟ ହୋଇଥିଲା ବୋଲି ସରକାରୀ ଭାବେ କୁହାଯାଇଛି ମିଳିଥିବା ସୂଚନା ଅନୁଯାୟୀ ମୃତ ସନ୍ତାସବାଦୀଙ୍କ ପରିଚୟ ମିଳି ନାହିଁ

ପ୍ରତିଦ୍ୱନ୍ଦିତା ମ୍ରଖ୍ୟତଃ କଂଗ୍ରେସ ଜେଡିଏସ୍ ମେଣ୍ଟ ଓ ବିଜେପି ମଧ୍ୟରେ ହୋଇଛି ବିଧାନସଭାକୃ ନିର୍ବାଚିତ ହେବା ପରେ ୟେଦ୍ରରାସ୍ପା ସିମୋଗା ଶ୍ରୀରାମ୍ବଲ୍ ବେଲାରୀ ଓ ସିଏସ୍ ପ୍ରଟାରାଜ୍ର ମାର୍ଣ୍ଣା ଲୋକସଭା ଆସନର୍ ଇସ୍ତଫା ଦେଇଥିଲେ ସେହିଭଳି ଜାମଖଣ୍ଡି ଆସନର୍ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ନ୍ୟାମଗୌଡ଼ାଙ୍କର ମୃତ୍ୟୁ ହେବାରୁ ସେହି ଆସନଟି ଖାଲି ପଡ଼ିଥିଲା

ଏଥିରେ କେତେକ ପ୍ରମୁଖ ନେତାଙ୍କ ନାମ ସ୍ଥାନ ପାଇଛି ରଘୁରାଜ ସିଂ କସଣା ମୋରିନା ପ୍ରଦ୍ୟୁମ୍ନ ସିଂ ତୋମର ଗୋଆଲିୟର୍ ନେବି କ୍ଜେନ ସାଗର ଏବଂ ଅରୁଣା ତିଓ୍ୱରୀ ଶିର୍ମୋର୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଗତକାଲି ନୂଆଦିଲ୍ଲୀଠାରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିରେ ଏହି ପ୍ରାର୍ଥୀ ତାଲିକା ଚୃଡ଼ାନ୍ତ ହୋଇଛି

ବିଭିନ୍ନ ଦଳର ପ୍ରମୁଖ ପ୍ରଚାରକମାନେ ବସ୍ତର ଓ ରାଜନନ୍ଦଗାଓଁ ଅଞ୍ଚଳରେ ବୁଲି ନିଜ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଛନ୍ତି ସବରିମାଳା କେରଳର ସବରିମାଳାସ୍ଥିତ ପ୍ରଖ୍ୟାତ ଅୟାସ୍ପା ମନ୍ଦିର ଚତ୍ରୁପାର୍ଶ୍ୱରେ ଗତକାଲି ମଧ୍ୟରାତ୍ରରୁ ନିଷେଧାଦେଶ ଜାରି କରାଯାଇଛି ଆସନ୍ତାକାଲି ମନ୍ଦିରରେ ଦିନିକିଆ ପୂଜା ଅନୁଷ୍ଠିତ ହେବ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ଏହି ପ୍ରଖ୍ୟାତ ମନ୍ଦିର ଭିତରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ତେଣୁ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ନିମନ୍ତେ ଏହି ନିଷେଧାଦେଶ ଜାରି କରାଯାଇଛି

ଏବେ ବେଲ୍ଗ୍ରେଡ୍ ହସ୍କିଟାଲ୍ ବିଶ୍ୱର ସବୁଠାରୁ ବଡ଼ ହସ୍କିଟାଲ୍ର ମର୍ଯ୍ୟାଦା ପାଇଛି

ଭିପି ଜିମ୍ବାଓ୍ବେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଉଭୟ ଭାରତ ଓ ଜିୟାଓ୍ୱେ ମିଳିତ ଭାବେ ପ୍ରଗତି ପଥରେ ଆଗେଇବାପାଇଁ ଅଧିକ ପରିଶ୍ରମ କରିବା ଉଚିତ ଏହି ଦୂଇ ଦେଶ ଅଂଶୀଦାର ଭିତ୍ତିରେ କାର୍ଯ୍ୟ କଲେ ଉଭୟଙ୍କର ଭବିଷ୍ୟତ ମଙ୍ଗଳମୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଗତକାଲି ସନ୍ଧ୍ୟାରେ ହରାରେଠାରେ ଭାରତ ଜିମ୍ବାଓ୍ବେ ବ୍ୟବସାୟ ମଞ୍ଚକୁ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିବା ସହ ଦୁଇ ଦେଶର ଅର୍ଥନୀତି ଓ ଶିଳ୍ପ ବ୍ୟବସାୟ ପରିବେଶ ଏବେ ଯେଉଁ ବିପୁଳ ସୁବିଧା ସୁଯୋଗ ସୃଷ୍ଟି କରିଛି ତା'ର ଭର୍ପର୍ ଫାଇଦା ନେବାପାଇଁ ଶିଳ୍ପପତି ଓ ପୁଞ୍ଜିପତିମାନେ ଆଗେଇ ଆସିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଏହାର ଦକ୍ଷତାଠାରୁ କମ୍ ସ୍ତରରେ ଥିବାରୁ ଶ୍ରୀ ନାଇଡୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣି ସୂଚନା ଯୋଗାଯୋଗ ଜ୍ଞାନକୌଶଳ ଭେଷକ ଉଦ୍ୟୋଗ କୃଷି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଅଧିକ ବୃଦ୍ଧି ପାଇବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି

ଆଜି ହରାରେଠାରେ ଉପରାଷ୍ଟ୍ରପତି ଭାରତୀୟ ଚାନ୍ସେରୀ ବିଲ୍ଡିଂ ନିର୍ମାଣର ଶୁଭ ଦେବେ ଏବଂ ତାଙ୍କର ତ୍ରିରାଷ୍ଟ୍ରୀୟ ଆଫ୍ରିକା ଗସ୍ତର ଅନ୍ତିମ ଚରଣରେ ମାଲାୱି ଯାତ୍ରା କରିବେ

ହାଜିନ୍ ସୋଉସା ଓ ଅଲ୍ସାଫା ଗାଁରେ ଏହି ଆତଙ୍କବାଦୀମାନେ ସେମାନଙ୍କର ଆଡ଼ୁ ଜମାଇ ଆତଙ୍କରାଜ୍ ଚଳାଇଥିଲେ ବୋମାମାଡ଼ ଫଳରେ ସେମୋନଙ୍କର ଘାଟି ସବୁ ନଷ୍ଟ ହୋଇଛି ଏବଂ ଗାଁର କିଛି ଘର କ୍ଷତିଗ୍ରସ୍ତ ହୋଇଛି କ୍ଷୟକ୍ଷତି ବଡ଼ଧରଣର ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଅନ୍ତମାନ କରାଯାଉଛି ଇରାନ୍ ରୁଷ୍ ରୁଷ୍ କହିଛି ଇରାନ୍ ଉପରେ ଆମେରିକାର ପୁନର୍ବାର କଟକଣା ଲାଗୁ ଫଳରେ ଆଣବିକ ପ୍ରସାର ନିରୋଧ ଚୁକ୍ତିକୁ ଶକ୍ତ ଧକ୍କା ଲାଗିଛି ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏବେ ଇରାନ୍ ବିରୋଧରେ ୱାଶିଂଟନ୍ ପକ୍ଷରୁ ଯେଉଁ କେତେକ ନୂଆ ଆର୍ଥକ କଟକଣା ଘୋଷଣା କରାଯାଇଛି ତାହା ଆଶବିକ ପ୍ରସାର ନିରୋଧ ଚୁକ୍ତି ଉପରେ ସିଧାସଳଖ ପ୍ରଭାବ ପକାଇବ ଜାତିସଂଘ ନିରାପତ୍ତା ପରିଷଦକୁ ବିଶ୍ୱାସକୁ ନ ନେଇ ଆମେରିକା ଏକପାଖିଆ ଭାବେ ଇରାନ୍ ବିରୋଧରେ ଯେଉଁ କଟକଶା କାରି କରିଛି ତାହାକୁ ମସ୍କୋ ଗ୍ରହଣ କରିବ ନାହିଁ ବୋଲି ଏକ ବିବୃଭିରେ କୁହାଯାଇଛି ଇରାକ୍ ଓ ଇରାନ୍କୁ ନିଜ ନିୟନ୍ତରରେ ରଖିବାପାଇଁ ଆମେରିକାର ଏହା ଏକ ପ୍ରୟାସ ବୋଲି ରୁଷ୍ କହିଛି ପ୍ୟାରିସ୍ ମାଷ୍ଟର୍ସ ଟେନିସ୍ ପ୍ୟାରିସ୍ ମାଷ୍ଟର୍ସ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ନୋଭାକ୍ ଜୋକୋଭିକ୍ ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ଗତ ରାତିରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ସେ ରୋଜର୍ ଫେଡେରର୍ଙ୍କୁ ପରାସ୍ତ କରିଛନ୍ତି

ଜୋକୋଭିକ୍ ପୂର୍ବରୁ ଚାରିଥର ପ୍ୟାରିସ୍ ମାଷ୍ଟର୍ସ ଚାମ୍ପିୟନ୍ ହୋଇସାରିଛନ୍ତି

ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ହାସଲ କରିଥିବା ଭାରତୀୟ ଦଳ ଏହି ଟି ଟ୍ୱେର୍କ୍ଷି ସିରିଜ୍ରେ ମଧ୍ୟ ନିଜର ବିଜୟ ଅଭିଯାନ ବଜାୟ ରଖିବା ଲାଗି ପ୍ରଚେଷ୍ଟା ଜାରି ରଖିବ ଏହି ସିରିଜ ଲାଗି ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ଦୃଷ୍ଟିରୁ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ ସେହିଭଳି ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ରିଷଭ ପନ୍ଥଙ୍କୁ ଦଳରେ ସାମିଲ୍ କରାଯାଇଛି

ବ୍ୟାଡ୍ମିଣ୍ଟନ ଜର୍ମାନ୍ର ସାରବୃକେନ୍ଠାରେ ଚାଲିଥିବା ସାରଲରଲକ୍କ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଷ୍ଣାଗମର୍ଟର ପାଇନାଲ୍ ପର୍ଯ୍ୟାୟକୁ ଭାରତର ଶୁଭଙ୍କର ଦେ ଉନ୍ନୀତ ହୋଇଛନ୍ତି